ଝାଡ଼ଖଣ୍ଡ ପୋଲ୍ସ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟ ଗତକାଲି ଶେଷ ହୋଇଛି

ଝାଡ଼ଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ କହିଛନ୍ତି ମାଓପ୍ରଭାବିତ ନିର୍ବାଚନ ମଣ୍ଡଳୀଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ତେବେ କେତେକ ସ୍ଥାନରେ ଇଭିଏମ୍ରେ ତ୍ରଟି ଓ ମତଦାତାମାନେ ଭୋଟର ତାଲିକାରେ ସେମାନଙ୍କ ନାମ ପାଇନଥିବା ଦେଖିବାକୁ ମିଳିଥିଲା

କର୍ଣ୍ଣାଟକ ରାଜ୍ୟସଭା ବିଜେପିର ରାଜ୍ୟସଭା ପ୍ରାର୍ଥୀ କେସି ରାମମୂର୍ତ୍ତି ଗତକାଲି କର୍ଣ୍ଣାଟକରୁ ନିର୍ଦ୍ଦନ୍ଦରେ ନିର୍ବାଚିତ ହୋଇଛନ୍ତି ନିକଟରେ ସେ କଂଗ୍ରେସ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ଏହି ପୂର୍ବତନ ଆଇପିଏସ୍ ଅଧିକାରୀ ଅକ୍ଟୋବର ମାସରେ ବିକେପିରେ ଯୋଗ ଦେଇ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇଥିଲେ ତେବେ କଂଗ୍ରେସ କିମ୍ବା କେଡିଏସ୍ ପକ୍ଷରୁ ଆବଶ୍ୟକ ସଂଖ୍ୟକ ବିଧାୟକ ନ ଥିବାରୁ କାହାକୁ ପ୍ରାର୍ଥୀ କରାଯାଇ ନ ଥିଲା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରାସ୍ପା ଶ୍ରୀ ରାମମ୍ଭିଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟସଭାରେ ବିଜେପି ସଂଖ୍ୟା ବୃଦ୍ଧି ଦିଗରେ ଏହା ସାହାଯ୍ୟ କରିବ ବୋଲି କହିଚ୍ଚନ୍ତି

ଶ୍ରୀ କୋବିନ୍ଦ ଆଜି ଅପରାହୁରେ ସିରୋହି କିଲ୍ଲାର ଆବୁଠାରେ ଥିବା ବ୍ରହ୍ମକୁମାରୀ ମୁଖ୍ୟାଳୟଠାରେ ସାମାଜିକ ପରିବର୍ତ୍ତନରେ ମହିଳାମାନଙ୍କ ସଶକ୍ତିକରଣ ଶୀର୍ଷକ ଏକ କର୍ମଶାଳାର ଶୁଭ ଉଦ୍ଘାଟନ କରିବେ ମହିଳା ସଶକ୍ତିକରଣ ବ୍ୟତିରେକ ସେମାନଙ୍କର ସୁରକ୍ଷା ଓ ନିରାପତ୍ତା ଉପରେ ମଧ୍ୟ ଏହି ଦୁଇଦିନିଆ କର୍ମଶାଳାରେ ମଧ୍ୟ ଆଲୋଚନା ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି

ଆସନ୍ତାକାଲି ରାଷ୍ଟପତି ଶ୍ରୀ କୋବିନ୍ଦ ଯୋଧପୁରସ୍ଥିତ ଏମ୍ସର ଦ୍ୱିତୀୟ ସମାବର୍ଭନ ଉହବରେ ଯୋଗଦେବା ସହ ରାଜସ୍ଥାନ ହାଇକୋର୍ଟର ଏକ ନବନିର୍ମିତ କୋଠାକୁ ମଧ୍ୟ ଉଦ୍ଘାଟନ କରିବେ

ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ସଂସଦ ଭବନ ପରିସରରେ ଆଜି ସକାଳେ ଏକ କାର୍ଯ୍ୟକ୍ରମ ଆୟୋକିତ ହୋଇ ଡକୁର ଆମ୍ଘେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଉଛି ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଂସଦମାନେ ସୟିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଆମ ସମ୍ବାଦଦାତା ଜଣାଇଛନ୍ତି ସମଗ୍ର ଦେଶରେ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇ ରାଷ୍ଟ୍ର ନିର୍ମାଣରେ ଡକ୍ଟର ଆମ୍ବେଦକରଙ୍କ ଭୂମିକା ଉପରେ ଆଲୋକପାତ କରାଯିବ ଏଚ୍ସି ପିଏମ୍ସି ବ୍ୟାଙ୍କ ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ପିସିବି ବ୍ୟାଙ୍କର ଟଙ୍କା ଉଠାଶକୁ କେନ୍ଦ୍ରକରି ପୂର୍ବରୁ ଲଗାଯାଇଥିବା କଟକଣାକୁ ଉଠାଇଦେବା ନିମନ୍ତେ ବମ୍ଧେ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି ଜଷ୍ଟିସ୍ ଏସ୍ସି ଧର୍ମାଧିକାରୀ ଏବଂ ଜଷ୍ଟିସ୍ ଆର୍ଆଇ ଚଗଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଭାରତୀୟ ରିଜର୍ଭ ବ୍ୟାଙ୍କ ଉପରେ ହୋଇଥିବା ଅଭିଯୋଗ ଭିଭିହୀନ ଓ ଅମୂଳକ ବୋଲି କହିଛନ୍ତି

ସ୍ୱରାଷ୍ଟ୍ମନ୍ତ୍ରୀ ଅମିତ ଶାହା ଆଜି ଏହି ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେବେ କେନ୍ଦୀୟ ତଦନ୍ତ ଓ ଗୁଇନ୍ଦା ସଂସ୍ଥା ଏବଂ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ଏହି ପ୍ରମୁଖ ଅଧିକାରୀମାନଙ୍କ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଯୋଗ ଦେବାର କାର୍ଯ୍ୟକ୍ମ ରହିଛି ପୁଣେ ସହରର ପାଶନ ଅଞ୍ଚଳରେ ଥିବା ଭାରତୀୟ ବିଜ୍ଞାନ ଶିକ୍ଷା ଗବେଷଣା ପ୍ତିଷ୍ଠାନ ପରିସରରେ ଏହି ସମ୍ମିଳନୀ ଆୟୋକିତ ହେବ 'ପ୍ରଯୁକ୍ତି ବିଦ୍ୟା ଭିଭିକ ପୁଲିସ୍ ବ୍ୟବସ୍ଥା ବ୍ୟତୀତ ଫୋରେନ୍ସିକ୍ ଭିତ୍ତିକ ତଥା ବୈଜ୍ଞାନିକ ତଦନ୍ତ'କୁ ଏହି ସମ୍ମିଳନୀର ବିଷୟବସ୍ତୁ ରଖାଯାଇଛି ସମ୍ମିଳନୀ ଅବସରରେ ଏହିସବୁ ବିଷୟବସ୍ତୁ ଉପରେ ଅନେକଗୁଡ଼ିଏ ପ୍ରଯୁକ୍ତି ଅଧିବେଶନ ଅନୁଷ୍ଠିତ ହେବ ଜାତୀୟ ନିରାପତ୍ତା ପରାମର୍ଶଦାତା ଅକିତ ଡୋଭାଲ୍ ବିଭିନ୍ ଗ୍ରଇନ୍ଦା ବିଭାଗର ମ୍ରଖ୍ୟ ଏବଂ ସ୍ୱରାଷ୍ଟ ମନ୍ତ୍ରଣାଳୟର ବରିଷ୍ଣ ଅଧିକାରୀମାନେ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଏହି ବାର୍ଷିକ ଡିକିପି ଓ ଆଇଜିପି ସମ୍ମିଳନୀ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକର ବରିଷ୍ଠ ପୁଲିସ୍ ଅଧିକାରୀମାନେ ଏକତ୍ରିତ ହୋଇ ଆଭ୍ୟନ୍ତରୀଣ ନିରାପତ୍ତା ଅପରାଧ ଓ ନୂଆନୂଆ ଆହ୍ୱାନର ମୁକାବିଲା ଉପରେ ବିଚାର ବିମର୍ଶ କରାଯାଇଥାଏ